ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଉଦ୍ବୋଧନ ଦେବେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏବଂ ଦଳର ବରିଷ୍ଣ ନେତାମାନେ ଏହି ଦିନିକିଆ ଆଲୋଚନାରେ ଭାଗ ନେବେ କେନ୍ଦ ସରକାର ଗ୍ରହଣ କରିଥିବା ବିଭିନ୍ନ ଗରିବ କଲ୍ୟାଣ କାର୍ଯ୍ୟକ୍ରମ ସଫପର୍କରେ ଏଥିରେ ସମୀକ୍ଷା କରାଯିବା ସହ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ କଲ୍ୟାଣ ପାଇଁ କେତେକ ପ୍ରସ୍ତାବ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ଦଳର ଗଣମାଧ୍ୟମ ମୁଖ୍ୟ ଅନୀଲ ବାଲୁନି କହିଛନ୍ତି ଯେ ଏହି ବୈଠକରେ ଦରିଦ୍ ଅବହେଳିତ ଦଳିତ କୁଷକ ଜନଜାତି ଯୁବବର୍ଗ ଏବଂ ମହିଳାମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ କିପରି ସର୍ବାଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ତା' ଉପରେ ମୁଖ୍ୟତଃ ଆଲୋଚନା ହେବ

ଏହି ଦ୍ୱିତୀୟ ଆକଳନ ସ୍ୱଚୀ ଗତକାଲି ପ୍ରକାଶ ପାଇଛି

ଗଡ଼କରୀ ଓ୍ୱାଟର୍ କେନ୍ଦ୍ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଜଳସେଚନ ତଥା ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ନାମକୁମାତ୍ର ସୁଧରେ ଦୀର୍ଘମିଆଦି ରଣ ଯୋଗାଇଦେବାକୁ ବ୍ୟାଙ୍କ ଏବଂ ବହୁପାକ୍ଷିକ ବିଭୀୟ ପ୍ରତିଷ୍ଠାନ ସମ୍ବହ ଆଗେଇ ଆସିବା ଉଚିତ ଗତକାଲି ନୂଆଦିଲ୍ଲୀଠାରେ ଏସିଆନ୍ ଇନ୍ଫ୍ରାଷ୍ଟ୍ରକ୍ଚର ଇନ୍ଭେଷ୍ଟମେଣ୍ଟ୍ ବ୍ୟାଙ୍କର ତୃତୀୟ ବାର୍ଷିକ ବୈଠକରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଗଡକରୀ କହିଛନ୍ତି ଦେଶର ଅଧିକାଂଶ ଭାଗ ଏବେ ଜଳ ସଂକଟ ସମ୍ମୁଖୀନ

ଅନେକ ନଦୀରେ ଜଳ ସଂରକ୍ଷିତ ହୋଇପାରୁ ନଥିବାରୁ ତାହା ସମୁଦ୍ରକୁ ଚାଲିଯାଉଛି ଏ ସବୁ ଜଳର ସଂରକ୍ଷଣ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି

ଜିତେନ୍ଦ୍ରସିଂ ଗଭର୍ଣ୍ଣାନ୍ନ କେନ୍ଦ୍ର କାର୍ମିକ ଓ ଅଭିଯୋଗ ବ୍ୟାପାର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଯେ ଇ ପ୍ରଶାସନ କ୍ଷେତ୍ରରେ ନ୍ରଆ ଭାରତ ଆଡ଼କୁ ଦେଶର ପ୍ରଗତି ସନ୍ତୋଷଜନକ ରହିଛି ହାଇଦ୍ରାବାଦଠାରେ ଏକ ଦୁଇଦିନିଆ ଜାତୀୟ ଇ ଗଭର୍ଣ୍ଣାନ୍ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ସାଧାରଣ ଅଭିଯୋଗ ନିରାକରଣ କ୍ଷେତ୍ରରେ କାର୍ଯ୍ୟ ସଠିକ୍ ରୂପେ ଚାଲିଛି

ଏଚ୍ସି ରେଲୱେକ୍ ବ୍ଲାଇଣ୍ଡ୍ ନିଯୁକ୍ତି ପରୀକ୍ଷାରେ ଦୃଷ୍ଟିଶକ୍ତି ବାଧିତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାର ସ୍ରଯୋଗ ଦିଆଯିବ ବୋଲି ରେଳବାଇ ମନ୍ତ୍ରଣାଳୟ ପକ୍ଷରୂ ଦିଲ୍ଲୀ ହାଇକୋର୍ଟକୁ ଅବଗତ କରାଯାଇଛି

ସେ କହିଛନ୍ତି ଯେ ହକ୍ ଯାତ୍ରୀଙ୍କ ରାଜନୈତିକ ଓ ଆର୍ଥିକ ଶୋଷଣର ଅବସାନ ଘଟାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ନିରବ ମୋଦି ବ୍ୟାଙ୍କରପ୍ସି ଭାରତର ସବୁଠୁ ବଡ଼ ବ୍ୟାଙ୍କ ଠକେଇରେ ଅଭିଯୁକ୍ତ ନିରବ ମୋଦିଙ୍କ ଆନ୍ତର୍ଜାତିକ ଗହଣା ବ୍ୟବସାୟ ପ୍ରତିଷ୍ଠାନ ନିଜକୁ ଦେବାଳିଆ ଘୋଷଣା କରିବା ପାଇଁ ଆମେରିକାରେ ଆବେଦନ କରିଛି

ମାମଲାର ବିଚାର ଦାୟିତ୍ୱ ବିଚାରପତି ଏସ୍ଏଚ୍ ଲେନ୍ଙ୍କ ଉପରେ ନ୍ୟସ୍ତ କରାଯାଇଛି ଆବେଦନକାରୀଙ୍କୁ ନ୍ୟାୟ ଦେବା ପାଇଁ ମାମଲାର ବିଚାର ହେବ ବୋଲି ଜଣାପଡ଼ିଛି

ପିଏନ୍ବି ଫ୍ରଡ୍ ଇଡି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ମୁଖ୍ୟଅଭିଯୁକ୍ତ ହୀରା ବ୍ୟବସାୟୀ ନିରବ ମୋଦି ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁମ୍ବାଇର ଏକ ସ୍ପତନ୍ତ୍ର ଅଦାଲତରେ ଆବେଦନ କରିଛି

ଏହି ଅଦାଲତ ବେଆଇନ ଅର୍ଥ କାରବାର ଏବଂ ଠକେଇ ମାମଲାର ବିଚାର କରିବା ପାଇଁ ସ୍ପତନ୍ତ୍ର ଭାବେ ଗଠନ କରାଯାଇଛି ଆଜି ନିରବ ମୋଦିଙ୍କ ଓକିଲ ଏହି ଅଦାଲତରେ ହାଜର ହୋଇ ତାଙ୍କର ମହକିଲଙ୍କ ଅବସ୍ଥାନ ଓ ସ୍ଥିତି ସଂପର୍କରେ କୋର୍ଟରେ ତଥ୍ୟ ରଖିବେ ସିବିଆଇ ପିଏନ୍ବି ସ୍କାମ୍ ସିବିଆଇ ଗତକାଲି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ସଂପୃକ୍ତ ନିରବ ମୋଦି ଓ ମେହୁଲ୍ ଚୋକ୍ନିଙ୍କ ସହ ସଂପର୍କ ଥିବା ଅଭିଯୋଗରେ ଆହ୍ଲାବାଦ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶିକା ଉଷା ଅନନ୍ତ ସୁବ୍ରମଣ୍ୟମ୍ଙ୍କୁ ପଚରାଉଚରା କରିଛି

ତେବେ ତାଙ୍କୁ ଜଣେ ଅଭିଯୁକ୍ତ ଭାବେ ପଚରାଉଚରା କରାଯାଉ ନାହିଁ

କଲକାତା ଇରାନୀ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍କତି ଇରାନୀ କହିଛନ୍ତି ଯେ ଦେଶର ଦ୍ରତ ଉନ୍ନତି ଉପରେ କେନ୍ଦ୍ର ସରକାର ଚଳିତବର୍ଷ ଗୁରୁତ୍ୱାରୋପ କରିଛନ୍ତି ଗତକାଲି ସନ୍ଧ୍ୟାରେ କଲକାତାଠାରେ ଭାରତୀୟ ବ୍ୟବସାୟ ମହାସଂଘର ସଦସ୍ୟ ଏବଂ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଆଲୋଚନା ସମୟରେ ସେ କହିଛନ୍ତି ସରକାର ବୟନଶିଳ୍ପ ଓ ଝୋଟ ଶିଳ୍ପ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛନ୍ତି ରପ୍ତାନୀ ବୃଦ୍ଧି ଦ୍ୱାରା ଏହି କ୍ଷେତ୍ରର ରୋଜଗାର ବଢ଼ାଇବାକୁ ଉଦ୍ୟମ କରାଯାଉଛି

ଟ୍ୱିଟ୍ ମାଧ୍ୟମରେ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଏସବୁ ସହରରୁ ଚାରିହଜାର କିମ୍ବା ତା'ଠାରୁ ଅଧିକ ପ୍ରାର୍ଥୀ ଆବେଦନ କରିଛନ୍ତି

ଜୋର୍ଡାନ୍ କିଙ୍ଗ୍ ଜୋର୍ଡାନ୍ର ରାଜା ଅବଦୁଲ ଦ୍ୱିତୀୟ ବିନ ଅଲ୍ ହୁସେନ୍ ଗତକାଲି ସନ୍ଧ୍ୟାରେ ତିନିଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚଛନ୍ତି ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପାଛୋଟି ନେଇଥିଲେ

ତାଙ୍କର ଏହି ଗସ୍ତ କାଳରେ ଭାରତ ଓ ଜୋର୍ଡାନ୍ ମଧ୍ୟରେ ଥିବା ଦ୍ୱପାକ୍ଷିକ ସଂପର୍କ ସମେତ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହେବ

ଭାରତ ଜୋର୍ଡାନ୍ ବ୍ୟବସାୟୀ ଗୋଷ୍ଠୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବୈଠକରେ ମଧ୍ୟ ସେ ଯୋଗଦେବେ ଆସନ୍ତାକାଲି ହାଇଦ୍ରାବାଦ ହାଉସ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଆଲୋଚନା ହେବାର କାର୍ଯ୍ୟକ୍ମ ରହିଛି ଶ୍ରୀଦେବୀ ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀଙ୍କର ଆଜି ମୁମ୍ବାଇଠାରେ ଶେଷକୃତ୍ୟ ସମ୍ପନ୍ନ ହେବ ଗତରାତିରେ ଦୁବାଇରୁ ତାଙ୍କ ମରଶରୀର ମୁମ୍ବାଇରେ ପହଞ୍ଚୁଛି ଦୁବାଇ କର୍ତ୍ତ୍ୱପକ୍ଷଙ୍କ ଅନୁଯାୟୀ ସେ ରହୁଥିବା ହୋଟେଲ୍ ବାଥ୍ ଟବ୍ରେ ପଡ଼ିଯାଇ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି ଗତରାତିରେ ମୁମ୍ବାଇ ବିମାନ ବନ୍ଦରରୁ ଲୋଖଣ୍ଡୱାଲାସ୍ଥିତ କପୁର ବାସଭବନକୁ ତାଙ୍କ ପାର୍ଥିବ ଶରୀର ନିଆଯାଇଛି